ଫ୍ରାନ୍ସ ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପ୍ୟାରିସ୍ଠାରେ ଫ୍ରାନୁ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କୁ ଭେଟିବେ

ଏହାକୁ ଆଣିବା ପାଇଁ ଶ୍ରୀ ସିଂହ ପ୍ୟାରିଶ୍ ଯାଇଛନ୍ତି ଏବଂ ଏହି ଅବସରରେ ସେ ଫ୍ରାନ୍ନ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଫ୍ରାନ୍ସର ବୋର୍ଡେ ବନ୍ଦର ନଗରିରୀରେ ଏହି ବିମାନ ତିଆରି କରାଯାଉଛି ଦଶହରା ଅବସରରେ ଆଜି ସେଠାରେ ଶ୍ରୀ ସିଂହ ଅସ୍ତ୍ରପ୍ରଜା କରିବା ସହ ଆନୁଷ୍ଠାନିକ ଭାବେ ଏହି ଯୁଦ୍ଧ ବିମାନକୁ ଉଡ଼ାଇବେ ପ୍ୟାରିଶ୍ରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ଏକ ଟ୍ୱିଟ୍ ବାର୍ଭାରେ କହିଛନ୍ତି ଯେ ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ରରେ ବେଶ୍ ନିବିଡ଼ ସମ୍ପର୍କ ରହିଛି ଏବଂ ଏହାକୁ ଆହୁରି ଦୃଢ଼ କରିବାକୁ ଉଦ୍ୟମ କରାଯିବ

କଥାବାର୍ତ୍ତା ପରେ ପ୍ରତିରକ୍ଷା ମନ୍ତ୍ରୀ ବୋର୍ଡେ ଯାଇ ଆନୁଷ୍ଠାନିକ ଭାବେ ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ ଗ୍ରହଣ କରିବେ ସ୍କଚନା ଯୋଗ୍ୟ ଯେ ଆଜି ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ଆକି ମଧ୍ୟ ଦଶହରା ଓ ବିକ୍ତୟାଦଶମୀ ପାଳିତ ହେଉଛି ଏଭଳି ଏକ ଶୁଭ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମ ରାଫେଲ ଯୁଦ୍ଧ ବିମାନ ପୂଜାର୍ଚ୍ଚନା ପୂର୍ବକ ଏହାକୁ ଗ୍ରହଣ କରିବେ

ସେ ଚଳିତ ସପ୍ତାହରେ ଲାଟୁର ଜିଲ୍ଲାରୁ ତାଙ୍କର ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ

ସେହିଭଳି ସେ ସେହିଦିନ ବିଦର୍ଭ ଅଞ୍ଚଳର ସକୋରିଠାରେ ଏକ ନିର୍ବାଚନ ସଭାରେ ମଧ୍ୟ ଉଦ୍ବୋଧନ ଦେବେ

ରାଜ୍ୟରେ ନିର୍ବାଚନ ଲଢ଼ୁଥିବା ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ଚିହ୍ନମାନ ଦିଆଯାଇଛି ବୋଲି ଗତକାଲି ଚଣ୍ଡିଗଡ଼ଠାରେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍କର ଇନ୍ଦର କ୍ରିତ୍ କହିଛନ୍ତି

ଗଙ୍ଗା ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ୍ ଗଙ୍ଗା ଆମନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏହି କାର୍ଯ୍ୟକ୍ରମରେ ଗଙ୍ଗା ସହିତ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କୁ ଯୋଡ଼ିବାର ଲକ୍ଷ୍ୟ ରଖାଯାଇଛି

ଏହି ଅଭିଯାନରେ ସେନାର ସନ୍ତରଣକାରୀ ଓ ରାଫୁର୍ସମାନେ ଭାଗ ନେଉଛନ୍ତି

ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଜାମ୍ମୁ ଓ କାଶ୍ମୀର ସବୁଦିନ ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ରହିବ ନାହିଁ ସେଠାରେ ନିରାପତ୍ତା ପରିସ୍ଥିତିରେ ଉନ୍ନତି ଆସିବା ପରେ ଏହାକୁ ରାଜ୍ୟ ପାହ୍ୟା ପୁନର୍ବାର ପ୍ରଦାନ କରାଯିବ

ଏହିନୀତି ଅନୁସାରେ ଭାରତ ବିଭିନ୍ନ ରାଷ୍ଟ୍ର ସହିତ ବନ୍ଧୁତା ଓ ସମ୍ପର୍କ ରକ୍ଷା କରି ପାରସ୍କରିକ ସମ୍ମାନ ମର୍ଯ୍ୟାଦା ଓ ସ୍ୱାଧୀନ ନୀତିକୁ ଗୁରୁତ୍ୱ ଦେଇ ଆସୁଛି

ଇ ଆସେସ୍ମେଣ୍ଟ କେନ୍ଦ ରାଜସ୍ପ ସଚିବ ଅଜୟ ଭୂଷଣ ପାଣ୍ଡେ ଗତକାଲି ଏକ ଜାତୀୟ ଇ ଆସେସ୍ମେଣ୍ଟ ସେଣ୍ଟର ଓ ଆଞ୍ଚଳିକ ଇ ଆସେସ୍ମେଣ୍ଟ ସେଣ୍ଟରକୁ ଉଦ୍ଘାଟନ କରିଛନ୍ତି କାତୀୟ ଇ ଆସେସ୍ମେଣ୍ଟ ସେଣ୍ଟର ନ୍ନଆଦିଲ୍ଲୀଠାରେ ଏବଂ ଆଞ୍ଚଳିକ ଇ ଆସେସ୍ମେଣ୍ଟ ସେଣ୍ଟରଗୁଡ଼ିକ ମୁମ୍ବାଇ ଚେନ୍ନାଇ କୋଲକାତା ଅହଞ୍ଞଦାବାଦ ପୁନେ ବାଙ୍ଗାଲୋର ଦିଲ୍ଲୀ ଓ ହାଇଦ୍ରାବାଦ୍ରେ କାର୍ଯ୍ୟ କରିବ

ଏଥିରେ ଜମି କୋଠାବାଡ଼ି ବିଭିନ୍ନ ବ୍ୟାଙ୍କ୍ରେ ସ୍ତାୟୀ ଜମା ଓ ବ୍ୟାଙ୍କ୍ ଆକାଉଣ୍ଟ ଅନ୍ତର୍ଭୁକ୍ତ ମୁକେଶ ମୋଦୀ ଏବଂ ବୀରେନ୍ଦ୍ର ମୋଦୀଙ୍କ ଆଦର୍ଶ ଗ୍ରପ୍ ମହେନ୍ଦ୍ର ଓ ସୌରଭ ଟାକଙ୍କ ରିଦ୍ଧିସିଦ୍ଧି ଗ୍ରପ୍ର ଅର୍ଥ ଏବଂ ସମ୍ପଭିବାଡ଼ି ଏଥିରେ ଅନ୍ତର୍ଭୁକ୍ତ ଏହି ଦୁଇ ପରିବାର ଆଦର୍ଶ କ୍ରେଡିଟ୍ ସୋସାଇଟି ସହ ସମ୍ପୂକ୍ତ ଥିଲେ ଇଡି ପିଏମ୍ସି ପିଏମ୍ସି ବ୍ୟାଙ୍କ୍ ଅର୍ଥ ବେଆଇନ୍ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଗତକାଲି ମହାରାଷ୍ଟ୍ରର ଅଲିବାଗ୍ ଅଞ୍ଚଳରେ ଥିବା କେତେକ ବଙ୍ଗଳାରେ ଚଢ଼ାଉ କରାଯାଇ ଖାନତଲାସ କରାଯାଇଛି

ପ୍ରେସିଡେଣ୍ଟ ଦଶହରା ଦଶହରା ଅବସରରେ ରାଷ୍ଟପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଦଶହରା ଲୋକଙ୍କ ଜୀବନରେ ଶୁଖସମୃଦ୍ଧି ଓ ସଫଳତା ଆଣୁ ବୋଲି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଅସତ୍ୟ ଉପରେ ସତ୍ୟର ବିଜୟ ବିଜୟା ଦଶମୀର ମୂଳମନ୍ତ୍ର ଏହି ସେହି ଆଦର୍ଶ ଓ ମୂଲ୍ୟବୋଧରେ ଅନୁପ୍ରାଣିତ ହୋଇ ଜନସାଧାରଣ ସତ୍ୟ ଓ ସାଧୁତାର ପଥ ଅବଲମ୍ଭ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି

ସେ ପରବର୍ତ୍ତୀ ମ୍ୟାଚ୍ରେ ଦକ୍ଷିଣ କୋରିଆର କିମ୍ ହ୍ୟାଙ୍ଗ୍ମିଙ୍କ ସହ ପ୍ରତିଯୋଗୀତାରେ ଅବତୀର୍ଣ୍ଣ ହେବେ